ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ବିଶ୍ୱଶାନ୍ତି ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି

ଆଇସିସି ମହିଳା ବିଶ୍ୱ ଟ୍ୱେର୍କ୍ଷି ଟ୍ୱେର୍କ୍ଷି କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ରାତିରେ ମୁକାବିଲା ହେବ

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱଶାନ୍ତି ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ ଭ୍ରାତୂଭାବ ଓ ସଦ୍ଭାବନା ପାଇଁ ଭାରତର ସଙ୍କଚ୍ଚବଦ୍ଧତା ପ୍ରକାଶ କରିଛନ୍ତି ଏହାଦ୍ୱାରା ଯୁଦ୍ଧ ଯୋଗୁଁ ମୃତ୍ୟୁ ଓ ଧ୍ୱଂସକୁ ଦୂର କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ତାଙ୍କ ବାର୍ତ୍ତାରେ ଶ୍ରୀ ମୋଦି ପ୍ରଥମ ବିଶ୍ୱଯୁଦ୍ଧରେ ସାମିଲ୍ ଥିବା ସାହସୀ ସୈନିକମାନଙ୍କ ସ୍କୁତିଚାରଣ କରିଛନ୍ତି ସେ କହିଛନ୍ତି ଏହି ଯୁଦ୍ଧରେ ଭାରତ ପ୍ରତ୍ୟକ୍ଷ ଭାବେ ସଂଶ୍ଳିଷ୍ଟ ନ ଥିଲା କିନ୍ତୁ ଦେଶର ସୈନିକମାନେ ଶାନ୍ତି ପ୍ରତିଷ୍ଠାପାଇଁ ପ୍ରଥମ ବିଶ୍ୱଯୁଦ୍ଧରେ ସାମିଲ୍ ହୋଇଥିଲେ ଶ୍ରୀ ମୋଦି ପ୍ରଥମ ବିଶ୍ୱଯୁଦ୍ଧରେ ଭାରତର ଭୂମିକା ପ୍ରତି ସମ୍ମାନସ୍ୱରୂପ ଫ୍ରାନ୍ସର ନେଉଭେ ଚାପେଲେ ସ୍କାରକୀ ଏବଂ ଇକ୍ରାଏଲ୍ର ହାଇଫା ସ୍କାରକୀରେ ଶ୍ରଦ୍ଧାଞ୍ଚଳି ଜଣାଇଥିବାରୁ ନିଜକୁ ଗର୍ବିତ ମନେ କରୁଥିବାର କହିଛନ୍ତି ଦିଲ୍ଲୀର ତିନ୍ମୂର୍ଭି ହାଇପା ଚୌକ୍ରେ ଇଜ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିବା ବିଷୟ ମଧ୍ୟ ସେ ସ୍କରଣ କରିଛନ୍ତି ଛତିଶଗଡ଼ ନକ୍ନଲ୍ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ବେଦ୍ରେ ଅଞ୍ଚଳରେ ଆଜି ସକାଳୁ ନିରାପତ୍ତା ବାହିନୀ ସହ ସଂଘର୍ଷରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି ଦୁଇ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଏବଂ ଘଟଣାସ୍ଥଳରୁ ଦୁଇଟି ରାଇଫଲ୍ ଜବତ କରାଯାଇଛି ସେହି ଅଞ୍ଚଳରେ ଖାନ୍ତଲାସୀ କାର୍ଯ୍ୟାନୁଷ୍ଠାନ ଜୋର୍ଦାର କରାଯାଇଛି ଇତିମଧ୍ୟରେ ମାଓବାଦୀମାନେ ଖଞ୍ଜିଥିବା ଏକ ଆଇଇଡି ବୋମାକୁ କିଲ୍ଲା ରିଜର୍ଭ ଗାର୍ଡ଼ ସୁକ୍ମା କିଲ୍ଲାର କହ୍ନେଇଗୁଡ଼ାଠାରୁ ଉଦ୍ଧାର କରିଛି ଆମର ସମ୍ଭାଦଦାତା ଜଣାଇଛନ୍ତି ସୀମା ସୁରକ୍ଷା ବାହିନୀର ଏକ ଦଳ ଉପରକୁ ଲକ୍ଷ୍ୟ କରି ମାଓବାଦୀମାନେ ଆଜି ସକାଳେ ବସ୍ତର ଡିଭିଜନ୍ର କାଙ୍କେଡ୍ କିଲ୍ଲା ଅନ୍ତର୍ଗତ ଗୋମୋ ଗାଁ ନିକଟରେ ଏକ ଆଇଇଡି ବିସ୍ଫୋରଣ କରାଇଥିଲେ ଏଥିରେ ସବ୍ଇନ୍ସେକ୍ଟର ଆହତ ହୋଇଛନ୍ତି ଏବଂ ତାଙ୍କୁ ଓଡାନ୍ପୁର ବିଏସ୍ଏଫ୍ ଶିବିରକୁ ନିଆଯାଇଥିବା ଜଣେ ପ୍ରଲିସ୍ ଅଧ୍ୟକାରୀ କହିଛନ୍ତି ଛତିଶଗଡ଼ ପୋଲିଙ୍ଗ୍ ଛତିଶଗଡ଼ରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବାପାଇଁ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି

ନକ୍କଲ୍ ଦମନ କାର୍ଯ୍ୟାନୁଷ୍ଠାନ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଡିଏମ୍ ଅଓ୍ୱସ୍ତି କହିଛନ୍ତି ସିଆର୍ପିଏଫ୍ ବିଏସ୍ଏଫ୍ ଏବଂ ଆଇଟିବିପିର ପ୍ରାୟ ଏକ ଲକ୍ଷ ସୁରକ୍ଷା ଯବାନଙ୍କୁ ଏଥିଲାଗି ନିୟୋଜିତ କରାଯାଇଛି

ସ୍କୃଟିନୀ ନୋମିନେସନ୍ ମଧ୍ୟପ୍ରଦେଶ ଏବଂ ମିକୋରାମ୍ ବିଧାନସଭା ନିର୍ବାଚନପାଇଁ ଦାଖଲ ପ୍ରାର୍ଥୀପତ୍ରଗୁଡ଼ିକୁ ଆସନ୍ତାକାଲି ଯାଞ୍ଚ କରାଯିବ ବୁଧବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ

ରାଜସ୍ଥାନ ଏବଂ ତେଲଙ୍ଗାନା ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ

ଆସାମ ପଞ୍ଚାୟତ ପୋଲ୍ ଆସାମ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାତନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଘରେ ବ୍ୟବହାରଯୋଗ୍ୟ ଶୌଚାଳୟ ନିର୍ମାଣକୁ ବାଧ୍ୟତାମୂଳକ କରିଛନ୍ତି ଯେଉଁମାନଙ୍କର ଶୌଚାଳୟ ନଥିବ ସେମାନେ ପ୍ରାର୍ଥୀ ହୋଇପାରିବେ ନାହିଁ ନିର୍ବାଚନ କମିଶନ ହରେନ୍ଦ୍ର ନାଥ ବୋରା ଆକାଶବାଣୀକୁ କହିଛନ୍ତି ସ୍ୱଚ୍ଚତାକୁ ଅଗ୍ରାଧିକାର ଦେବା ପାଇଁ ଏହି ନିଷ୍ପଭି ନିଆଯାଇଛି ସେହିଭଳି ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିବିଶେଷଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ବାରଣ କରାଯାଇଛି ତେବେ ଯେଉଁମାନଙ୍କର ନାମ ଜାତୀୟ ନାଗରିକ ପଞ୍ଜିକାରେ ନାହିଁ ସେମାନେ ପଞ୍ଚାୟତ ନିର୍ବାଚନରେ ଭାଗ ନେଇପାରିବେ ବୋଲି ସେ କହିଛନ୍ତି

ମୁଜାଫର୍ପୁର ସେଲଟର୍ ହୋମ୍ ବିହାରର ମୁଜାଫର୍ପୁର କନ୍ୟାଶ୍ରମ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ୍ ଠାକୁରଙ୍କ କନ୍ୟାଶ୍ରମକୁ ଭାଙ୍ଗିଦେବାପାଇଁ ମୁଜାଫର୍ପୁର ପୌରନିଗମ ନିର୍ଦ୍ଦେଶ ଦେଇଛି ପୌର କମିଶନର୍ ସଞ୍ଜୟ ଦୁବେ ଆକାଶବାଣୀ ସହ ସାକ୍ଷାତ୍କାରବେଳେ କହିଛନ୍ତି କୋଠା ନିର୍ମାଣ ନୀତିନିୟମକୁ ଲଙ୍ଘନ କରି ଶ୍ରୀ ଠାକୁର ସେହି କନ୍ୟାଶ୍ରମ ନିର୍ମାଣ କରିଥିଲେ ସେ କହିଛନ୍ତି ଗୋଟିଏ ମହଲା ବିଶିଷ୍ଟ କୋଠା ନିର୍ମାଣପାଇଁ ଅନୁମତି ମିଳିଥିଲା କିନ୍ତୁ ସେଠାରେ ତିନି ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯାଇଛି

ସିଙ୍ଗାପୁରର ସନ୍ଟେକ୍ ସମ୍ମିଳନୀ କକ୍ଷରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସେଁ ଲୁଙ୍ଗ୍ ଏହି ଶୀର୍ଷ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟ କାର୍ଯ୍ୟକ୍ରମ ସମେତ ବିସ୍ତୃତ ଆଞ୍ଚଳିକ ଅର୍ଥନୈତିକ ଭାଗିଦାରିତା ପୂର୍ବ ଏସିଆ ଶିଖର ବୈଠକ ଏବଂ ଫିନ୍ଟେକ୍ ଉହବ ମଧ୍ୟ ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ସ୍ଥାନ ପାଇଛି ଆସିଆନ୍ ନେତାମାନେ ଆସିଆନ୍ ସ୍କାର୍ଟ ସିଟି ଡାଞ୍ଚାକୁ ଗୃହୀତ କରିବେ ଏବଂ ବିସ୍ତୃତ ଆଞ୍ଚଳିକ ଅର୍ଥନୈତିକ ସହଭାଗିତା ନେଇ ବୈଠକରେ ଏକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି

ସିଙ୍ଗାପୁର ଫିନ୍ଟେକ୍ ଶୀର୍ଷ ବୈଠକରେ ମୁଖ୍ୟବକ୍ତାଭାବେ ଶ୍ରୀ ମୋଦି ଉଦ୍ବୋଧନ ଦେବା ସଙ୍ଗେ ସଙ୍ଗେ ଆହୁରି କେତେକ ବୈଠକରେ ଯୋଗ ଦେବାର କାର୍ଯ୍ୟସ୍ଟଚୀ ରହିଛି ପିଏମ୍ ନ୍ୟାସନାଲ୍ ହାଇଓ୍ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବାରାଣସୀଠାରେ ଗଙ୍ଗା ନଦୀ ଉପରେ ଏକ ଜଳ ଟର୍ମିନାଲ୍ ଓ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥକୁ ଲୋକାର୍ପିତ କରିବେ

ଏହି ରାଜପଥ ଯାତ୍ରା ସମୟ ଇନ୍ଧନ ବ୍ୟବହାର ଓ ପ୍ରଦୃଷଣ ହ୍ରାସ କରିବ ବୌଦ୍ଧ ତୀର୍ଥସ୍ଥଳୀ ସାରନାଥ ସହ ସହଜ ଓ ଅଧିକ ସୁବିଧାଜନକ ଗମନାଗମନ ପାଇଁ ଏହି ରିଙ୍ଗ୍ ରୋଡ୍ ସହାୟକ ହୋଇପାରିବ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଉତ୍ତର ପ୍ରଦେଶର ଅନ୍ୟ ଅଞ୍ଚଳ ସହ ବିଶେଷକରି ପୂର୍ବାଞ୍ଚଳ ସଂଯୋଗ କର୍ତ୍ତିବା ଏହି ଉନ୍ନୟନମଳକ ପ୍ରକଳ୍ପଗୁଡ଼ିକୁ ସମର୍ପିତ କରିବାପାଇଁ ସେ କାଶୀ ଯିବାଲାଗି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଏହି ପ୍ରକଳ୍ପ ବାରାଣସୀର ଲୋକମାନଙ୍କପାଇଁ ସହଜ ଓ ସୁବିଧାଜନକ ବଞ୍ଚବା ଦିଗରେ ସହାୟତା କରିବ ୟୁଏନ୍ ଚିଫ୍ ଶ୍ରୀଲଙ୍କାର ପାର୍ଲାମେଣ୍ଟ ଭଙ୍ଗ କରିବାପାଇଁ ରାଷ୍ଟ୍ରପତି ମୈତ୍ରିପାଲ୍ ସିରିସେନାଙ୍କ ନିଷ୍କଭି ପ୍ରତି ଜାତିସଂଘ ମୁଖ୍ୟ ଆଣ୍ଟ୍ରୋନିଓ ଗୁଟେରେସ୍ ଉଦ୍ବେଗ ପ୍ରକାଶ କରିଛନ୍ତି ଗୁଟେରେସ୍ଙ୍କ ଉପପ୍ରବକ୍ତା ଫର୍ହାନ୍ ହକ୍ ଗତକାଲି ଏକ ବିବୃତ୍ତିରେ କହିଛନ୍ତି ପାର୍ଲାମେଙ୍କକୁ ଭାଙ୍ଗି ନିର୍ବାଚନ କରିବାପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ନିଷ୍କଭି ପ୍ରତି କାତିସଂଘ ମହାସିଚିବ ଉଦ୍ବେଗ ପ୍ରକାଶ କରିଛନ୍ତି ଗଣତାନ୍ତିକ ପ୍ରକ୍ରିୟା ପ୍ରତିଷ୍ଠାନଗୁଡ଼ିକୁ ସମ୍ମାନ ଜଣାଇବା ଏବଂ ଦେଶର ଆଇନ ଅଧୀନରେ ତଥା ଉପଯୁକ୍ତ ପ୍ରକ୍ରିୟା ଜରିଆରେ ମତପାର୍ଥକ୍ୟ ଦୂର କରିବାପାଇଁ ଶ୍ରୀ ଗୁଟେରେସ୍ ମତବ୍ୟକ୍ତ କରିଛନ୍ତି ଦେଶବାସୀଙ୍କ ନିରାପତ୍ତା ଓ ଶାନ୍ତି ଏବଂ ମାନବିକ ଅଧିକାର ନ୍ୟାୟ ଓ ବୁଝାମଣା ପ୍ରତି ପ୍ରତିଶ୍ରତିବଦ୍ଧତା ନିଣ୍ଚିତ କରିବାକୁ ଶ୍ରୀ ଗୁଟେରେସ୍ ପୁନର୍ବାର ଆହ୍ୱାନ ଜଣାଇଛନ୍ତି

ସ୍ୱର୍ଗତ ଆଜାଦ୍ ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଓ ବିଦ୍ୱାନ ଭାବେ ଜଣାଶୁଣା ଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଟ୍ୱିଟ୍ ବାର୍ତ୍ତାରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଆଗାମୀ ଅଷ୍ଟ୍ରେଲିୟା ଗସ୍ତ ପୂର୍ବରୁ ଦଳର ମନୋବଳକୁ ଅଧିକ ସୁଦୃଢ଼ କରିବା ଏହାର ଉଦ୍ଦେଶ୍ୟ